ପିଏମ୍ ୟୁଏନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଳୟଙ୍କାରୀ ବିପଦ ସୃଷ୍ଟି ହେବା ଆଶଙ୍କାକୁ ଦୂର କରିବା ଦିଗରେ ଭାରତ ଉଲ୍ଲ୍ରେଖନୀୟ ପଦକ୍ଷେପ ଗ୍ରହଣ କରିଛି ଜାତିସଂଘ ଜଳବାୟୁ ପରିବର୍ତ୍ତନ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦୀ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଜନିତ ସଂକଟ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ସୃଷ୍ଟି ହୋଇଥିବା ବିପଦର ମୁକାବିଲା ପାଇଁ ଆହୁରି ଅଧିକ ପଦକ୍ଷେପ ନେବାର ଆବଶ୍ୟକ ରହିଛି ଶ୍ରୀ ମୋଦୀ କହିଛନ୍ତି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଏବେ ସମୟ ଉପନିତ ହୋଇଛି ସ୍ୱଚ୍ଚକାଳୀନ ଏହି ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆବଶ୍ୟକତାକୁ ଗ୍ରହଣ କରିବା ଏବଂ ଲୋଭ ପରିତ୍ୟାଗ କରିବା ଭାରତର ନୀତି ରହିଆସିଛି ବିଶ୍ୱ ନେତାମାନଙ୍କୁ ଅବଗତ କରାଇବାକୁ ଯାଇ ଶ୍ରୀ ମୋଦୀ କହିଛନ୍ତି ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍କୁ ଭାରତରେ ନିଶିଦ୍ଧ କରାଯାଇଛି ଏବଂ ବିଶ୍ୱ ସ୍ତରରେ ଏଭଳି ପଦକ୍ଷେପ ନିଆଯିବା ଉଚିତ୍ ସେ କହିଛନ୍ତି ନବିକରଣ ଶକ୍ତି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛି

ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଲାବେଳେ ଅକସ୍କାତ୍ ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ସେଠାରେ ଉପସ୍ଥିତ ରହିବା ସମସ୍ତଙ୍କୁ ଚକିତ କରିଦେଇଛି ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଜଳବାୟୁ ପରିବର୍ତ୍ତନ କ୍ରିୟାନୁଷ୍ଠାନ ସମ୍ମିଳନୀର ଆୟୋଜନ କରିଥିଲେ ସବୁ ଭାଗିଦାରୀ ବିଶେଷ କରି ସରକାରମାନଙ୍କୁ ଗୋଟିଏ ମଞ୍ଚକୁ ଆଣି ମିଳିତ ଭାବେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ପଦକ୍ଷେପ ନେବା ଲକ୍ଷ୍ୟରେ ଏହି ଶୀର୍ଷ ସମ୍ମିଳନୀର ଆୟୋଜନ କରାଯାଇଥିଲା ଦୁର୍ବିପାକ ସମୟରେ ମୌଳିକ ଢାଞ୍ଚାଗୁଡ଼ିକୁ ଦୁର୍ବିପାକରହିତ ଢାଞ୍ଚାରେ ପରିଣତ କରିବା ପାଇଁ ଦେଶଗୁଡ଼ିକୁ ସହାୟତା କରିବା ସକାଶେ ଶ୍ରୀ ମୋଦୀ ଏକ ମେଣ୍ଟ ଗଠନର ଶୁଭାରମ୍ଭ କରିଥିଲେ ଏହି ମେଣ୍ଟରେ ଯୋଗ ଦେବା ପାଇଁ ସେ ଜାତିସଂଘର ସବୁ ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ସ୍ୱାସ୍ଥ୍ୟ ସଂକ୍ରାନ୍ତ ଜାତିସଂଘ ସାଧାରଣ ପରିଷଦ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ମୋଦୀ ଉଦ୍ବୋଧନ ଦେଇଛନ୍ତି ସାର୍ବଜନୀନ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ପାଇଁ ଭାରତ ନେଇଥିବା ପଦକ୍ଷେପ ସଂକ୍ରାନ୍ତରେ ସେ ଉଲ୍ଲେଖ କରିଛନ୍ତି

ଏହାପରେ ଶ୍ରୀ ମୋଦୀ କାତାରର ଅମିର୍ ତମିମ୍ ବିନ୍ ହମଦ୍ଙ୍କ ସହ ଦ୍ୱିପକ୍ଷିୟ ବୈଠକରେ ଯୋଗ ଦେଇଥିଲେ ଉଭୟ ନେତାଙ୍କ ମଧ୍ୟରେ ସବିଶେଷ ଭାବେ ଦ୍ୱିପକ୍ଷିୟ ସମ୍ପର୍କ ଉପରେ ଆଲୋଚନା ହୋଇଛି ପିଏମ୍ ଟ୍ରମ୍ ମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ଫ୍ଙ୍କ ସହ ବ୍ୟକ୍ତିଗତ ସ୍ତରୀୟ ବୈଠକରେ ଯୋଗ ଦେବେ ଆମର ସମ୍ଭାଦଦାତା ଜଣାଇଛନ୍ତି ଯେ ହ୍ୟୁଷ୍ଟନ୍ରେ ହାଉଡି ମୋଦୀ ଓ ଜାତିସଂଘ କଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଶୀର୍ଷ ବୈଠକରେ ଯୋଗ ଦେବାପରେ ଶ୍ରୀ ମୋଦୀ ଆମେରିକା ଗସ୍ତ କାଳରେ ତୂତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରୁଛନ୍ତି ଆକି ଦିନରେ ସେ ଭାରତ ପ୍ରଶାନ୍ତ ମହାସାଗରୀୟ ଦୀପ ସମ୍ବହ ନେତାମାନଙ୍କର ବୈଠକରେ ଯୋଗଦେବେ କାତିସଂଘକୁ ଶ୍ରୀ ମୋଦୀ ଗାନ୍ଧୀ ସୌର ଉଦ୍ୟାନ ଉପହାର ମଧ୍ୟ ଦେବେ

ସ୍ୱଚ୍ଛ ଭାରତ ଅଭିଯାନ ଲାଗି ଶ୍ରୀ ମୋଦୀ ବିଲ୍ ଓ ମିଲିଣ୍ଡା ଗେଟସ୍ ପ୍ରତିଷ୍ଠାନ ପକ୍ଷରୁ ଗୋଲ୍ କିପର୍ସ ଗ୍ଲୋବାଲ୍ ଗୋଲ୍ସ ପୁରସ୍କାର ମଧ୍ୟ ଗ୍ରହଣ କରିବେ ଇଡି ଜାକିର୍ ନାୟକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇସଲାମିକ୍ ପ୍ରବକ୍ତା ଜାକିର ନାୟକଙ୍କୁ ପଳାତକ ଭାବେ ଘୋଷଣା କରିବାକୁ ମୁମ୍ଭାଇର ସ୍ୱତନ୍ତ୍ର କୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି

ସଂପ୍ରତି ସଂଯୁକ୍ତ ଆରବ ଏମିରେଟ ଗସ୍ତ କାଳରେ ଏମିରେଟ୍ ସମ୍ଭାଦ ସଂସ୍ଥା ସହ ସାକ୍ଷାତକାରରେ ସେ ଏହା କହିଛନ୍ତି

ହୋମ୍ ମିନିଷ୍ଟର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି କାଗଜ କଲମ ଜନଗଣନା ପ୍ରକ୍ରିୟାକୁ ଡିକିଟାଲ୍ ଜନଗଣନା ପ୍ରକ୍ରିୟାରେ ପରିବର୍ତ୍ତନ କରାଯିବ ଆଗାମୀ ଜନଗଣନା ସମୟରେ ଅତ୍ୟାଧୁନିକ କାରିଗରୀବିଦ୍ୟା ଉପଯୋଗ କରାଯାଇ ଡିଜିଟାଲ୍ ପ୍ରକ୍ରିୟାକୁ ରୂପାନ୍ତରିତ କରାଯିବ ବୋଲି ସେ କହିଛନ୍ତି

ସେ କହିଛନ୍ତି ଏହି ପ୍ରକ୍ରିୟାରେ ନୂଆ କରି ବିକଶିତ ହୋଇଥିବା ମୋବାଇଲ୍ ଆପ୍ ଜରିଆରେ ଲୋକମାନେ ନିଜର ତଥା ପରିବାର ସଦସ୍ୟଙ୍କର ସବିଶେଷ ସୂଚନା ଅପ୍ଲୋଡ୍ କରିପାରିବେ ଶ୍ରୀ ଶାହା କହିଛନ୍ତି ତଥ୍ୟଗୁଡ଼ିକ ଲିଖିତ ଆକାରରେ ରଖାଯିବା ସଙ୍ଗେ ସଙ୍ଗେ ସବିଶେଷ ବହୁପାକ୍ଷିକ ବିଶ୍ଳେଷଣ ଓ ସାର୍ବଜନୀନ କଲ୍ୟାଣ ତଥା ଅତ୍ୟାଧୁନିକ ସପ୍ଟିୱେୟାର୍ ବ୍ୟବହାର କରିଆରେ ଡିଜିଟାଲ୍ ମାଧ୍ୟମରେ ତଥ୍ୟ ଉପଲବ୍ଧତା କରାଯାଇ ପାରିବ ଗଭ୍ ପେନ୍ସନ୍ ସାତ ବର୍ଷ ଚାକିରି କରିବା ଭିତରେ ଯଦି ଜଣେ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହୁଏ ଡାହେଲେ ତାଙ୍କର ପରିବାର ବର୍ତ୍ତମାନ ପେନ୍ସନ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ

ଅକ୍ନୋବର ପହିଲାରୁ ଏହା କାର୍ଯ୍ୟକାରୀ ହେବ

ତେବେ ଆସନ୍ତାମାସ ପହିଲା ତାରିଖ ପୂର୍ବରୁ ସାତ ବର୍ଷ ଚାକିରୀ ପୂରଣ କରିନଥିବା ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ପାରିବାରିକ ପେନ୍ସନ୍ ବର୍ଦ୍ଧିତ ହାରରେ ଦିଆଯିବ ଇସିଆଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ନିର୍ବାଚନ ଅବଜରଭରଙ୍କୁ ଆଦର୍ଶ ଆଚରଣ ବିଧି ପାଳନର ସମୀକ୍ଷା କରିବା ଲାଗି ହରିୟାଣା ଏବଂ ମହାରାଷ୍ଟ୍ର ଗସ୍ତରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗତ ସନ୍ଧ୍ୟାରେ ଏହି ଦୁଇ ରାଜ୍ୟ ପାଇଁ ନିଯୁକ୍ତ ନିର୍ବାଚନ ସମୀକ୍ଷକମାନଙ୍କ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି

ନିର୍ବାଚନ ସମୀକ୍ଷକଙ୍କ ଦାୟୀତ୍ୱ ସମ୍ପର୍କରେ ଉଲ୍ଲେଖ କରିବା ସହ ଶ୍ରୀ ଅରୋରା ନିର୍ବାଚନକୁ ସ୍ପଚ୍ଛ ଏବଂ ଭୋଟର ଅନୁକୂଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପାଇଁ ଦୁଇ ଆଇଆର୍ଏସ୍ ଅଧିକାରୀ ମଧୁ ମହାଜନ ଏବଂ ବି ମୁରଲୀ କୁମାରଙ୍କୁ ସ୍ୱତନ୍ତ୍ର ଖର୍ଚ୍ଚ ସମୀକ୍ଷକ ଭାବେ କମିଶନ୍ ନିଯୁକ୍ତ କରିଛନ୍ତି

ବ୍ରିଟେନ୍ର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ପର୍ଯ୍ୟଟକମାନଙ୍କୁ ଫେରିଯିବା ଦିଗରେ ସମନ୍ଧୟ ରକ୍ଷା କରୁଛନ୍ତି

ହରମନପ୍ରିତ୍ କୌରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳରେ ସ୍କ୍ରିତି ମନ୍ଧାନା ଚଳିତ ବର୍ଷର ଅର୍ଜ୍ଜୁନ ପୁରସ୍କାର ବିଜେତା ପୁନମ ଯାଦବ ପ୍ରମୁଖ ଖେଳୁଛନ୍ତି ଅନ୍ୟ ପକ୍ଷରେ ଅଲରାଉଣ୍ଡର ସୁନେ ଲୁସ୍ଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିଛି

ବିଶ୍ୱ ବିଜେତା ପିଭି ସିନ୍ଧୁ ଚଳିତ ସିଜିନ୍ର ବିଡବ୍ଲୁଏଫ୍ ବିଶ୍ୱ ଟୁର୍ ଟାଇଟେଲ୍ ବଜାୟ ରଖିବାର ପ୍ରୟାସ କରିବେ ଆକି ସିନ୍ଧୁ ଏବଂ ୟୁଏସ୍ଏର ବେଇୱେନ୍ ଝାଙ୍ଗଙ୍କ ମଧ୍ୟରେ ପ୍ରାରମ୍ଭିକ ମ୍ୟାଚ୍ ଅନୁଷ୍ଠିତ ହେବ